ଏସ୍ଓପି କାରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଧାର୍ମକ ସ୍ଥଳୀ ହୋଟେଲ ରେସ୍ଟୁରାଁ ସଫି ମଲ୍ ଅତିଥି ସକ୍କାର ସେବା ଓ କାର୍ଯ୍ୟସ୍ଥଳୀ ଗୁଡ଼ିକ ପାଇଁ ମାନକ ପରିଚାଳନା ପଦ୍ଧତି ଏସ୍ଓପି ଜାରି କରିଛନ୍ତି ଏହି ଏସ୍ଓପିର ଉଦ୍ଦେଶ୍ୟ ହେଉଛି କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ସ୍ତରକ୍ଷା ପଦକ୍ଷେପ ସ୍ୱର୍ପ ଯେତେଦ୍ରର ସମ୍ଭବ ଶାରିରୀକ ସଂସର୍ଶରେ ନଆସି ସାମାଜିକ ଦୂରତା ବଜାୟ ରଖିବା

ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା ଏସବ୍ଧ ସ୍ଥୁଳୀଗ୍ରଡ଼ିକ ବନ୍ଦ ରହିବ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ଥାନଗୁଡ଼ିକର ପ୍ରବେଶପଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି କେବଳ ଲକ୍ଷଣ ନଥିବା ଲୋକମାନଙ୍କୁ ଏସବୁ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବ

ହୋଟେଲ ଗୁଡ଼ିକରେ ପ୍ରସ୍ତୁତ ଖାଦ୍ୟପଦାର୍ଥ ଘରକୁ ଆଣି ଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅନୁଜ ଶର୍ମାଙ୍କ ନେତୃତ୍ୱରେ ଏହି ଦଳରେ କୃଷି ମସ୍ୟସମ୍ପଦ ଅର୍ଥ ଶକ୍ତି ଜଳଶକ୍ତି ଏବଂ ସଡ଼କ ଓ ପରିବହନ ମନ୍ତ୍ରଣାଳୟର ବରିଷ ଅଧିକାରୀ ସାମିଲ ଅଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି କେନ୍ଦ୍ରୀୟ ଟିମ୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଉତ୍ତର ଓ ଦକ୍ଷିଣ ଚବିଶପ୍ରଗଣ ଜିଲ୍ଲାଗୁଡ଼ିକୁ ବୁଲି ଦେଖିବେ

ଏହି କେନ୍ଦୀୟ ଦଳ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ମ ରହିଛି

ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମ୍ ଗତକାଲି ଓଡ଼ିଶା ଗସ୍ତରେ ଆସି ଅମ୍ପନଯୋଗୁଁ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାର କ୍ଷୟକ୍ଷତି ଆକଳନ କରିଥିଲେ ଆଜି ଏହି ଟିମ୍ ଭଦ୍ରକ ଓ କଗତ୍ସିଂହପୁର ଜିଲ୍ଲାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି

ଏହା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ତୃତୀୟ କିସ୍ତି

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ୍ ନମୁନାର ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଉଦ୍ୟମ ଜାରି ରଖିଛି

ପରିବେଶ ଦିବସ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସହରାଞ୍ଚଳ ଜଙ୍ଗଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶର ସୁରକ୍ଷା କରିବା ଏବଂ ବିଭିନ୍ନ ପରିବେଶ ସଫକ୍ରାନ୍ତ ସମସ୍ୟା ଉପରେ ଜନସଚେତନତା ସୃଷ୍ଟି କରିବା

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୈବ ବିବିଧତାର ସୁରକ୍ଷା ଓ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଆମେ ସମସ୍ତେ ଏକାଠି ହୋଇ କୋଭିଡ ନାଇଣ୍ଟିନ୍ ଭଳି ମହାମାରୀର ମୁକାବିଲା କରିପାରିବା ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୃଥିବୀର ଉନ୍ନତ ଜୈବ ବିବିଧତାର ସଂରକ୍ଷଣ ପାଇଁ ଶପଥ ନେବାକୁ ପୁର୍ନବାର କହିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି ଦେଶର ଉଦ୍ଭିଦ ଓ ପ୍ରାଣୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କ ଦ୍ୱାରା ଯାହାକିଛି ସମ୍ଭବ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଲୋକମାନେ ଆଗାମୀ ପିଢ଼ୀ ପାଇଁ ଆହୁରି ଉନ୍ନତ ବିଶ୍ୱ ପ୍ରସ୍ତୁତ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଗତ ରବିବାର ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଭାରତୀୟ ପରିବେଶରେ ସକରାତ୍ମକ ପରିବର୍ଭନ ଆଣିବା ପାଇଁ ଅତି କମ୍ରେ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଜନସାଧାରଣ ସରକାର ଓ ଅନ୍ୟ ଅଂଶୀଦାରମାନେ ପରିବେଶର ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବାପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି

ସେ ଆହୁରି କହିଛନ୍ତି ଆମେ ସମସ୍ତେ ମିଳିତ ହୋଇ ଆମ ବିଶ୍ୱ ଓ ଲୋକମାନଙ୍କର ସୁରକ୍ଷା କରିପାରିବା

ସେ କହିଚ୍ଚନ୍ତି ଆମ ଦେଶ ପୃଥ୍ୱି ରକ୍ଷତି ରକ୍ଷତଃ ନିୟମରେ ବିଶ୍ୱାସ କରେ ଏହାର ଅର୍ଥ ପୃଥିବୀ ମାତା ସେହିମାନଙ୍କର ସୁରକ୍ଷା କରେ ଯେଉଁମାନେ ତା'ର ସୁରକ୍ଷା କରନ୍ତି ଶ୍ରୀ ଜାଭେଡକର ସହରାଞଳ ଜଙ୍ଗଲ ନଗର ବନ ଯୋଜନାକୁ ପ୍ରୋହାହିତ କରିବା ସହ ଏଥିରେ ଲୋକମାନେ ସକ୍ରିୟ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି

ମାଲେସ୍ଥିତ ଭାରତୀୟ ହାଇକମିଶନ୍ ଏ ଦିଗରେ ମାଳଦୀପ କର୍ତ୍ତୃପକ୍ଷଙ୍କୁ ସମସ୍ତ ସମ୍ଭାବ୍ୟ ସହଯୋଗ କରୁଛି ଆଜି ଯାତ୍ରା କରିବାକୁ ଥିବା ଭାରତୀୟମାନଙ୍କର ସମସ୍ତ ଡାକ୍ତରୀ ପରୀକ୍ଷା କରାଯାଇଛି ଯାତ୍ରୀମାନେ ସମସ୍ତ ସୁରକ୍ଷା ନିୟମାବଳୀ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ରବିବାର ସକାଳ ସୁଦ୍ଧା ଆଏନ୍ଏସ୍ ଜଳସ୍ୱ ଟୁଟିକୋରିନ୍ରେ ପହଞ୍ଚିବା ଅନୁମାନ କରାଯାଉଛି

ପୂର୍ବରୁ ଆଇଏନ୍ଏସ୍ ଜଳାସ୍ୱ ଦୁଇଥର ମାଲେରୁ ଭାରତୀୟମାନଙ୍କୁ ଆଣିଥିବା ବେଳେ ଆଇଏନ୍ଏସ୍ ମଗର ଗୋଟିଏ ଥର ମାଲେରୁ ଭାରତୀୟମାନଙ୍କୁ ଆଣିଛି

ଚଳିତ ମାସ ଶେଷ ଆଡ଼କୁ ଏୟାର୍ ଇଣ୍ଡିଆର ତିନୋଟି ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଛି

ଏହି ବିମାନଗୁଡ଼ିକ ନ୍ୟୁୟର୍କ ସମେତ ଆମେରିକା ଏବଂ କାନାଡାଚିକାଗୋ ୱାସିଂଟନ୍ ସାନ୍ଫ୍ରାନ୍ସିସକୋ ଭାନକୋଭର ଏବଂ ଟରୋଷ୍ଟୋକ୍ନ ଚଳାଚଳ କରିବ